ସୌମରଞ୍ଞନ ପଟ୍ଟନାୟକ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି

ଗତକାଲି ମୁଖ୍ୟମନ୍ତୀ ଏମାନଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି

ସରକାରୀ ହସ୍ୱିଟାଲ ଓ ମେଡିକାଲ କଲେଜଗୁଡ଼ିକରେ ସ୍ୱରକ୍ଷା ବ୍ୟବସ୍ଚାକୁ କଡ଼ାକଡ଼ି କରାଯିବ

ଅଣସର ଅତ୍ୟନ୍ତ ଉସାହ ଓ ଉଦ୍ଦିପନା ମଧରେ ଶ୍ରୀକ୍ଷେତ୍ରରେ ଗତକାଲି ଶ୍ରୀକଗନ୍ନାଥ ମହାପ୍ରଭ୍ରକ୍କର ପ୍ରସିଦ୍ଧ ସ୍ନାନଯାତ୍ରା ଉହବ ପାଳିତ ହୋଇଯାଇଛି

ଏହି ସମୟରେ ଦଇତାପତି ସେବକମାନେ ଶ୍ରୀକୀଉଙ୍କର ଗୁପ୍ତ ସେବା କରିଥାନ୍ତି

ଠାକୁରମାନେ ଅଣସର ଘରେ ଥିବାବେଳେ ଭକ୍ତମାନେ ବ୍ରହ୍କଗିରି ଠାରେ ଥିବା ଶ୍ରୀଅଲାରନାଥ ଦେବଙ୍କୁ ଦର୍ଶନ କଲେ ଜଗନ୍ତାଥଙ୍କ ଦର୍ଶନଠାରୁ ବହୁ ଅଧିକ ଗୁଣରେ ଫଳପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି

ଅପରାହୁରେ ଠାକୁରମାନଙ୍କୁ ଗଜାନନ ବେଶ କରାଯାଇଥିବା ବେଳେ ରାତିରେ ଠାକୁରମାନଙ୍ଙୁ ଅଶସର ଘଷର ବିଜେ କରାଯାଇଛି କୋର୍ଟ୍ ବର୍ଜନ ନିୟମିତ ଓକିଲାତି କରୁନଥିବା ଆଇନ୍ଜୀବୀଙ୍କ ନାମ ବିଚାରପତି ପଦ ପାଇଁ ସ୍ପପାରିଶର ପ୍ରତିବାଦ କରି ଓଡ଼ିଶା ହାଇକୋର୍ଟରେ ଆଇନ୍ଜୀବୀମାନେ କୋର୍ଟ୍ ବର୍ଜନ କରିଛନ୍ତି